ପିଏମ୍ ପିଏଲ୍ଆଇ ସ୍କିମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଉତ୍ପାଦିତ ପଦାର୍ଥଗୁଡ଼ିକର ମାନରେ ଉନ୍ନତି ଆଣିବା ପ୍ରତି ଗୁରୁତ୍ୱାରୋପ କରିଛନ୍ତି ଏହା ଦ୍ୱାରା ସେହି ପଦାର୍ଥଗ୍ରଡ଼ିକର ଆନ୍ତର୍ଜାତିକ ବଜାରରେ ଚାହିଦା ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ଦେଶରେ ଶସ୍ତା ମ୍ବଲ୍ୟରେ ଉତ୍ତମ ମାନର ପଦାର୍ଥମାନ ଉତ୍ପାଦନ କରିବା ପାଇଁ କେନ୍ଦ ସରକାର ଶିଳ୍ପସଂସ୍ଥାଗୁଡ଼ିକ ସହ ମିଶି କାର୍ଯ୍ୟ କରୁଛନ୍ତି ଉତ୍ପାଦନ ଭିତ୍ତିକ ପ୍ରୋସାହନ ଯୋଜନା ସଂକ୍ରାନ୍ତରେ ଏକ ଓ୍ପେବ୍ନାରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ଏହି କାର୍ଯ୍ୟକ୍ରମକୁ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଶିଜ୍ୟ ବିକାଶ ବିଭାଗ ଓ ନୀତି ଆୟୋଗ ମିଳିତ ଭାବେ ଆୟୋଜନ କରିଥିଲେ ଦେଶକୁ ଆତ୍ମନିର୍ଭରଶୀଳ କରାଇବା ଲକ୍ଷ୍ୟରେ ଏହି ଯୋଜନା ଆରମ୍ଭ କରାଯାଇଛି ଉତ୍ପାଦନ ଭିଭିକ ପ୍ରୋସାହନର ଗୁରୁତ୍ୱ ବିଷୟ ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଏହା ବିଭିନ୍ନ ଶିଳ୍ପ ସଂସ୍ଥା ପାଇଁ ଆବଶ୍ୟକ ବାତାବରଣ ସୃଷ୍ଟି କରିବା ସଙ୍ଗେସଙ୍ଗେ ସେଗୁଡ଼ିକର ଉତ୍ପାଦନ କ୍ଷମତା ବୃଦ୍ଧି କରିବ ଏହା ମାଧ୍ୟମରେ ଦେଶରେ ଉତ୍ତମ ମାନର ପଦାର୍ଥ ଉତ୍ପାଦନ କରାଯାଇ ପାରିବ

ପ୍ରଧାନମନ୍ତ୍ରୀ ସହଜରେ ବ୍ୟବସାୟ କରିବା ପାଇଁ ବାତାବରଣ ସୃଷ୍ଟି ପ୍ରତି ଗୁରୁତ୍ୱାରୋପ କରିଚ୍ଛନ୍ତି

ବାଜରା ଏକ ପୁଷ୍ଟିକର ଶସ୍ୟ ହୋଇଥିବାରୁ ଏହା ଅନେକ ରୋଗରୁ ସୁରକ୍ଷା ଦେଇପାରିବ ଅଧିକରୁ ଅଧିକ ବାଜରା ଚାଷ କରିବା ଓ ଏହାର ପ୍ରକ୍ରିୟାକରଣ ପାଇଁ ସେ କୃଷିକ୍ଷେତ୍ର ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ପରାମର୍ଶ ଦେଇଛନ୍ତି ଭାରତ ବିଶ୍ୱର ଅନ୍ୟ ଦେଶଗୁଡ଼ିକୁ କୋବିଡ ପ୍ରତିଷେଧକ ଯୋଗାଉଥିବା ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏଥିପାଇଁ ସମଗ୍ର ବିଶ୍ୱ ଭାରତକୁ ସମ୍ମାନ ଦୃଷ୍ଟିରେ ଦେଖୁଛି ସେ କହିଛନ୍ତି ଦେଶର ବିଶ୍ୱସନୀୟତା ଓ ସମ୍ମାନ ନୂଆ ଶିଖର ଛୁଇଁଛି ଏହା ଦ୍ୱାରା ଭାରତରେ ଉତ୍ପାଦିତ ପଦାର୍ଥଗୁଡ଼ିକର ଚାହିଦା ବୃଦ୍ଧି ପାଉଛି ପରିବର୍ତ୍ତିତ ବିଶ୍ୱର ଚାହିଦା ପୂରଣ ହେବାଭଳି ସାମଗ୍ରୀମାନ ଉତ୍ପାଦନ କରିବାକୁ ସେ ଶିଳ୍ପସଂସ୍ଥାଗୁଡ଼ିକୁ ଅନୁରୋଧ କରିଛନ୍ତି

ଆସେମ୍ ି ପୋଲ୍ସ ପଶ୍ଚିମବଙ୍ଗ ଓ ଆସାମର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ଜାରି ହୋଇଛି

ପଶ୍ଚିମବଙ୍ଗ ମୁଖ୍ୟ ନିର୍ବାଚନ ଅଧିକାରୀ ଅରିଜ ଅଫ୍ତାବ ଜିଲ୍ଲା ନିର୍ବାଚନ ଅଫିସରମାନଙ୍କୁ ଚିଠି ଲେଖି ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଠିକାରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ଦୂରରେ ରଖିବା ପାଇଁ କହିଛନ୍ତି

ଇତିମଧ୍ୟରେ ଶାସକ ତୃଣମୂଳ କଂଗ୍ରେସ ଉପନିର୍ବାଚନ କମିଶନର ସୁଦୀପ ଜୈନଙ୍କୁ ପଦରୁ ହଟାଇବା ପାଇଁ ଦାବି କରିଛି ଉପନିର୍ବାଚନ କମିଶନର ସୁଦୀପ ଜୈନ ପକ୍ଷପାତମୂଳକ ନୀତି ଅବଲମ୍ଘନ କରୁଛନ୍ତି ଓ ସଂଘୀୟ ଡ଼ାଞ୍ଚାର ନିୟମଗୁଡ଼ିକୁ ଲଂଘନ କରୁଛନ୍ତି ବୋଲି ପାର୍ଟି ଦୋଷାରୋପ କରିଛି

ଜାବଡେକର ଭ୍ୟାକ୍ୱିନେସନ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର ଆଜି ପୁଣେ ର ଦୀନାନାଥ ମଙ୍ଗେସକର ହସ୍କିଟାଲରେ କୋବିଡ ପ୍ରତିଷେଧକ ନେଇଛନ୍ତି ଏକ ଟ୍ୱିଟ୍ କରି ସେ କହିଛନ୍ତି ଟିକାକରଣ ପ୍ରକ୍ରିୟା ସୂଚାରୁ ରୂପେ ଚାଲିଛି ଓ ଭାରତରେ ଉତ୍ପାଦିତ ପ୍ରତିଷେଧକଗୁଡ଼ିକ ସଫପୂର୍ଣ୍ଣ ନିରାପଦ କୋବିଡ ପ୍ରତିଷେଧକ ଟିକା ନେବାକୁ ସେ ଦେଶର ଜନସାଧାରଣଙ୍କୁ ଉତ୍ସାହିତ କରିଛନ୍ତି

ଟ୍ୱିଟ୍ କରି ଶ୍ରୀ ମୋଦୀ କହିଛନ୍ତି ବିକ୍କୁ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସାଧାରଣ ଲୋକଙ୍କୁ କ୍ଷମତାପନ୍ନ କରିବା ତଥା ସାମାଜିକ ନ୍ୟାୟ ଆଣିବା ନୀତି ସର୍ବଦା ଦେଶବାସୀଙ୍କୁ ଅନୁପ୍ରାଣିତ କରିଆସୁଛି ଶ୍ରୀ ମୋଦୀ କହିଛନ୍ତି ଓଡ଼ିଶାର ପ୍ରଗତି ପାଇଁ ସ୍ୱର୍ଗତ ବିଜ୍ଜୁ ପଟ୍ଟନାୟକଙ୍କ ଉଦ୍ୟମକୁ ନେଇ ଦେଶ ଗର୍ବ ଅନୁଭବ କରୁଛି

ଏହା ସର୍ବାଧିକ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ବୋଲି କୁହାଯାଉଛି

ଶିଳ୍ପ ଓ ବାଶିଜ୍ୟ ମନ୍ତ୍ରଣାଳୟର କହିବା ଅନୁସାରେ ଏଥିରୁ ଭାରତ ବିଶ୍ୱର ପୁଞ୍ଜିନିବେଶକାରୀମାନଙ୍କ ପାଇଁ ସବୁଠୁ ଆକର୍ଷଣୀୟ ସ୍ଥାନ ଥିବାର ସ୍ୱଷ୍ଟ ପ୍ରମାଣ ମିଳୁଛି ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଗୁଡ଼ିକ ଯୋଗୁଁ ଦେଶ ମଧ୍ୟକୁ ବିଦେଶୀ ପୁଞ୍ଜିନିବେଶ ବୃଦ୍ଧି ପାଇଛି ସରକାର ନୀତିରେ ଅନେକ ସଂସ୍କାର ଆଣିଛନ୍ତି ଓ ପୁଞ୍ଜିନିବେଶ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିଛନ୍ତି